ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଫିନ୍ଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ସନା ମରିନ୍ଙ୍କ ମଧ୍ୟରେ ଗତକାଲି ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହୋଇଛି ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି କୋବିଡ୍ ସଫକ୍ରମଣ ସମୟରେ ଭାରତ ଏହାର ନିଜର ଲୋକମାନଙ୍କର ଯତ୍ନ ନେବା ସହ ବିଶ୍ୱର ଅନେକ ଦେଶକୁ ସହାୟତା କରିଛି

ଭାରତ ଓ ଫିନ୍ଲାଣ୍ଡ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ଘନିଷ୍ଠ ଥିବାର ଦର୍ଶାଇ ଶୀ ମୋଦୀ କହିଛନ୍ତି ଏହା ନୀତିଭିତ୍ତିକ ଏବଂ ମାନବୀୟ ଓ ଗଣତାନ୍ତ୍ରିକ ମ୍ବଲ୍ୟବୋଧ ଉପରେ ପର୍ଯ୍ୟବେସିତ ଉଭୟ ଦେଶ ମଧ୍ୟରେ ବୈଷୟିକଞ୍ଜାନ ନୂଆନୂଆ ଉଭାବନ ପ୍ରଦୂଷଣମୁକ୍ତ ଶକ୍ତି ପରିବେଶ ଓ ଶିକ୍ଷା ଆଦି କ୍ଷେତ୍ରରେ ଘନିଷ୍ଠ ସହଯୋଗ ସ୍ଥାପନ ହୋଇଛି

ଆନ୍ତର୍ଜାତିକ ସୌର ମେଣ୍ଟ ଓ ଦୁର୍ବିପାକ ପ୍ରଶମନ ମୌଳିକ ଢାଞ୍ଚା ସ୍ଥାପନ ପାଇଁ ସହଯୋଗ ଭଳି ପଦକ୍ଷେପ ଦ୍ୱାରା ଆନ୍ତର୍ଜାତିକ ସ୍ତରରେ ସହଯୋଗ ବୃଦ୍ଧି କରାଯାଇ ପାରିଛି ପ୍ରଧାନମନ୍ତ୍ରୀ ଆନ୍ତର୍ଜାତିକ ସୌର ମେଣ୍ଟ ଓ ଦୁର୍ବିପାକ ପ୍ରଶମନ ମୌଳିକ ଢାଞ୍ଚା ସହଯୋଗରେ ସାମିଲ ହେବାକୁ ଫିନ୍ଲାଣ୍ଡକୁ ଅନୁରୋଧ କରିଛନ୍ତି

ଅନ୍ୟପକ୍ଷରେ କୋଭିଡ ପରିଚାଳନା କ୍ଷେତ୍ରରେ ଭାରତର ଯୋଗଦାନକୁ ଫିନଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଉଚ୍ଚପ୍ରଶଂସା କରିଛନ୍ତି ଜଳବାୟୁ ପରିବର୍ତ୍ତନ ସମସ୍ୟାର ସମାଧାନ ନେଇ ତାଙ୍କ ଦେଶ ପ୍ରତିଶ୍ରତିବଦ୍ଧ ବୋଲି ସେ ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫିନ୍ଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ସନା ମରିନ୍ଙ୍କୁ ଭାରତ ଗସ୍ତରେ ଆସିବା ପାଇଁ ଅନୁରୋଧ କରିଛନ୍ତି

ଏହି ଇ ସଂଜୀବନୀ ଟେଲିମେଡିସିନ ସେବା ବ୍ୟବହାରରେ ମହିଳାମାନେ ପୁରୁଷଙ୍କଠାରୁ ଆଗରେ ରହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି ଏହି ଜାତୀୟ ଟେଲିମେଡିସିନ ସେବା ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଡିଜିଟାଲ ମାଧ୍ୟମରେ ଉପଲହ୍ର ହେଉଛି ଏହି ଟେଲିମେଡିସିନ୍ ସେବା ଦୁଇ ପ୍ରକାରରେ ଉପଲହ୍ଧ ଅଛି ଗୋଟିଏ ହେଉଛି ଡାକ୍ତରଙ୍କ ସହ ଡାକ୍ତରଙ୍କ ପରାମର୍ଶ ଓ ଅନ୍ୟଟି ଡାକ୍ତରଙ୍କ ସହ ରୋଗୀଙ୍କ ପରାମର୍ଶ ଯାହା ରୋଗୀ ନିଜ ଘରେ ଥାଇ ଏହି ସୁବିଧା ପାଇପାରିବେ ପିଏମ୍ବଙ୍ଗବନ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାନବାଧିକାର ଓ ସ୍ୱାଧୀନତା ପାଇଁ ଲଡ଼େଇ କରିଥିବା ବଙ୍ଗବନ୍ଧୁ ଶେଖ୍ ମୁଜିବୁର ରହମନଙ୍କ ପ୍ରତି ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି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 ଚଳିତମାସରେ ବାଂଲାଦେଶରେ ମୁଜିବ୍ ବର୍ଷୋ ଉହବରେ ଯୋଗଦେବା ପାଳନ ଅବସରରେ ସେଠାକୁ ଗସ୍ତ କରିବା ଏକ ଗୌରବର ବିଷୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି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

ଏହି ବିଲ୍ ଚଳିତ ବଜେଟ୍ ଅଧିବେଶନରେ ପାର୍ଲାମେଷ୍ଟରେ ଉପସ୍ଥାପନ ହେବ ଦେଶରେ ବଡ଼ ବଡ଼ ମୌଳିକ ଢାଞ୍ଚା ବିକାଶ ପ୍ରକଳ୍ପ ଗୁଡ଼ିକ ପାଇଁ ଏହା ଦୀର୍ଘକାଳୀନ ଋଣ ଯୋଗାଇବାର ଆଶା କରାଯାଉଛି

ସେ କହିଛନ୍ତି ସରକାର ଏହି ଅନୁଷାନକୁ କିଛି ଅଂଶଧନ ପ୍ରଦାନ କରିବାକୁ ଯୋଜନା କରୁଛନ୍ତି ଯାହାଫଳରେ ସୁଧହାର କମ୍ ରହିପାରିବ

ସୋସିଆଲ ମିଡ଼ିଆ ସାମାଜିକ ଗଣମାଧ୍ୟମ ପାଇଁ ଏକ ନିୟନ୍ତ୍ରକ ନିଯୁକ୍ତି କରିବା ପ୍ରସ୍ତାବ ସରକାରଙ୍କର ନାହିଁ ବୋଲି ଇଲେକ୍ଟ୍ରୋନିକ୍ନ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି

ଦେଶର ଅଖଣ୍ଡତା ସାର୍ବଭୌମତ୍ୱ ଓ ସଂହତି ପ୍ରତି ବିପଦ ଥିବା ସମସ୍ତ ବେଆଇନ ଓ ଉଦ୍ଦେଶ୍ୟ ପ୍ରଣୋଦିତ ଅନ୍ଲାଇନ୍ ସମ୍ବାଦ ଗୁଡ଼ିକୁ ବନ୍ଦ କରିଦିଆଯାଇଥିବା ସେ କହିଛନ୍ତି ସେ କହିଛନ୍ତି ସାମାଜିକ ଗଣମାଧ୍ୟମରେ ସମାଲୋଚନା ବିରୋଧ ଓ ନିଜର ଅଧିକାର ପାଇଁ ପ୍ରଶ୍ନ କରିବା ଏବଂ ବାକ୍ ସ୍ୱାଧୀନତାକୁ ସରକାର ସମ୍ମାନ କରନ୍ତି ଚେବେ ଦେଶର ନିରାପତ୍ତା ଓ ସର୍ବଭୌମତ୍ୱର ସୁରକ୍ଷା ଦିଗରେ ଯଥାର୍ଥ କଟକଣାର ଆବଶ୍ୟକତା ରହିଛି ସାମାଜିକ ଗଣମାଧ୍ୟମ ଜରିଆରେ କାହାର ମାନହାନି ସନ୍ତାସବାଦ ଓ ହିଂସାକୁ ପ୍ରୋସାହନ ଏବଂ ମହିଳାମାନଙ୍କ ମର୍ଯ୍ୟାଦା ହାନି କରାଯିବା ଉଚିତ ନୁହେଁ

ଦିଲ୍ଲୀର ଏକ ଘରୋଇ ହସ୍କିଟାଲରେ ସେ ଚିକିହାଧୀନ ଥିଲେ

ଗତ ମଙ୍ଗଳବାର ଦିନ ତାଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା ପରେ ତାଙ୍କୁ ଚିକିହା ପାଇଁ ହସ୍ୱିଟାଲରେ ଭର୍ତ୍ତି କରାଯାଇଥିଲା

ସେ ମହାବିଦ୍ୟାଳୟରେ ଛାତ୍ରଥିବା ସମୟରେ ବିଜେପିରେ ଯୋଗ ଦେଇଥିଲେ ସେ ଭାରତୀୟ ଜନତା ଯୁବମୋର୍ଚ୍ଚାର ଅଧ୍ୟକ୍ଷ ଥିଲେ ସେ ମଧ୍ୟ ଅହମ୍ମଦନଗର ମ୍ୟୁନିସିପାଲିଟିର ଉପାଧ୍ୟକ୍ଷ ଥିଲେ

ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଦିଲ୍ଲୀପ ଗାନ୍ଧୀ ଗରିବମାନଙ୍କ ପାଇଁ ତାଙ୍କର ସେବା ଲାଗି ସବୁବେଳେ ମନେ ରହିବେ ସେ ମହାରାଷ୍ଟ୍ର ବିଜେପି ସଂଗଠନକୁ ସୁଦୃଢ଼ କରିବା ପାଇଁ ଅନେକ କାର୍ଯ୍ୟ କରିଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ତାଙ୍କର ପରିବାରବର୍ଗଙ୍କ ପାଇଁ ପ୍ରଧାନମନ୍ତ୍ରୀ ସମବେଦନା ଜଣାଇଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦିଲ୍ଲୀପ ଗାନ୍ଧୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରି କହିଛନ୍ତି ତାଙ୍କ ଜୀବନ ଜନସେବା ଓ ଦଳୀୟ ସାଂଗଠନିକ କାର୍ଯ୍ୟ ପାଇଁ ସମର୍ପିତ ଥିଲା

କେରଳ ତାମିଲନାଡୁ ଆସାମ ପଶ୍ଚିମବଙ୍ଗ ଓ ପୁଡୁଚେରୀ କେନ୍ଦ୍ରଶାସିତ ଅଞ୍ଚଳର ସମସ୍ତ ଭୋଟ୍ଗ୍ରହଣ କେନ୍ଦ୍ରରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ସହ ଭିଭିପାଟ୍ର ବ୍ୟବହାର କରାଯିବ ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ଉଦ୍ଦେଶ୍ୟରେ ଏହି ନିଷ୍କଭି ନିଆଯାଇଛି